ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି

ପ୍ରଧାନମନ୍ତ୍ରୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି

ଶ୍ରୀ ମୋଦି ସେଠାରେ ଦୁଇଦିନ ରହିବେ ଆଜି ସନ୍ଧ୍ୟାରେ ସେ ପିଲାମାନଙ୍କ ସହ ଚଳଚ୍ଚିତ୍ର ଦେଖି ସମୟ ଅତିବାହିତ କରିବେ ଆସନ୍ତାକାଲି ସେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବାରାଣାସୀର ଲୋକମାନେ ତାଙ୍କୁ ଉତ୍କଶ୍ଚାର ସହ ଅପେକ୍ଷା କରିଥିବା ଆମର ସମ୍ଭାଦଦାତା ଜଣାଇଛନ୍ତି ବାରାଣାସୀରେ ପହଞ୍ଚିବା ପରେ ଶ୍ରୀ ମୋଦି ରୋହାନିଆ ଅଞ୍ଚଳରେ ଥିବା ନରୁଆର୍ ଗାଁକୁ ଯିବେ ସେଠାରେ ସେ ଗୋଟିଏ ସ୍ୱଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପଢ଼ା ଗୃହ ଯୋଗାଇ ଦିଆଯାଇଥିବା ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ସହ ଆଳାପ ଆଲୋଚନା କରିବେ ଶ୍ରୀ ମୋଦି କାଶି ବିଦ୍ୟାପୀଠର ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବେ ଏବଂ ପିଲାମାନଙ୍କ ସହ ସେ ଡିଜେଲ୍ ଚାଳିତ ଇଞ୍ଜିନ୍ ନିର୍ମାଣ ପରିସରକୁ ଯିବେ ଆସନ୍ତାକାଲି ଶ୍ରୀ ମୋଦି ପାଞ୍ଚ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମ୍ବଲ୍ୟର ବିଭିନ୍ନ ଉନ୍ନୟନମଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କିମ୍ବା ଉଦ୍ଘାଟନ କରିବେ

ଏହି ଉପଗ୍ରହର ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ଚିତ୍ର ଭୂମି ବ୍ୟବହାର ବନ୍ୟା ଓ ବିପର୍ଯ୍ୟୟ ବରଫାବୃତ ଅଞ୍ଚଳର ପର୍ଯ୍ୟବେକ୍ଷଣ କରିବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ ଜରିଆରେ ସେ କହିଛନ୍ତି ଦୁଇଟି ବ୍ରିଟେନ ଉପଗ୍ରହକୁ ମହାକାଶରେ ସ୍ଥାପନ କରି ଇସ୍ରୋ ମହାକାଶ ପ୍ରେରଣ ପ୍ରତିଯୋଗୀତାରେ ଭାରତର ଦକ୍ଷତା ପ୍ରତିପାଦନ କରିଛି ଇସ୍ରୋ ପ୍ରେସ୍ ମିଟ୍ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଅଧ୍ୟକ୍ଷ ଡକ୍କର କେ ଶିବନ କହିଛନ୍ତି ଚଳିତ ବର୍ଷର ବାକି ସବୁ ଦିନଗୁଡ଼ିକରେ ଏବଂ ଆସନ୍ତା ବର୍ଷ ପ୍ରଥମ ତିନି ମାସ ମଧ୍ୟରେ ପ୍ରତି ଦୁଇ ସପ୍ତାହ ବ୍ୟବଧାନରେ ସଂଗଠନ ପକ୍ଷରୁ ଅନେକ ଉପଗ୍ରହ ମହାକାଶକୁ ପଠାଯିବାର ଯୋଜନା ରହିଛି

ମଙ୍ଗଳାୟନ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡକ୍ଟର ଶିବନ କହିଛନ୍ତି ମଙ୍ଗଳାୟନ ଚାରି ବର୍ଷ ହେଲା ସଫଳତାର ସହ କାମ କରୁଛି ଏବଂ ବର୍ତ୍ତମାନ ଉଚ୍ଚମାନର ଚିତ୍ରମାନ ପଠାଇବା ଆରମ୍ଭ କରିଦେଲାଣି ଆର୍ଜେ ପ୍ରିପାରେସନ୍ ଭାରତୀୟ ନିର୍ବାଚନ ଆୟୋଗ ଆଜି ଓ ଆସନ୍ତାକାଲି ରାଜସ୍ଥାନର ନିର୍ବାଚନ ପ୍ରସ୍ତୁତି ତର୍ଜମା କରିବେ ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍ କମିଶନର ସୁନିଲ୍ ଅରୋଡ଼ା ଉପ ନିର୍ବାଚନ କମିଶନର ସମ୍ପିତ୍ ସକ୍ସେନା ଓ ବରିଷ୍ଣ ଅଧିକାରୀମାନେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ରାଜସ୍ଥାନର ମୁଖ୍ୟ ନିର୍ବାଚନ ଅଧିକାରୀ ଆନନ୍ଦ କୁମାର କହିଛନ୍ତି ଆସନ୍ତାକାଲି କୟପୁରଠାରେ ସେ ଜାତୀୟସ୍ତରୀୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ସେ କହିଛନ୍ତି ସେମାନେ ଡିଭିଜନାଲ୍ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀ ଆଇଜି ଏସ୍ପି ଓ ଅନ୍ୟ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିବେ ଏଚ୍ଆର୍ଡି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ସମସ୍ତଙ୍କୁ ସମାନତର ସହ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାକୁ ସରକାର ବଦ୍ଧପରିକର ଅଛନ୍ତି

ସେ କହିଛନ୍ତି ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ କମ୍ପ୍ୟୁଟର ସ୍କାର୍ଟଫୋନ୍ ନାହିଁ ସେହିମାନଙ୍କ ପାଇଁ ଏହି କେନ୍ଦ୍ର ସବୁ ଖୋଲା ଯାଇଛି ବର୍ତ୍ତମାନ ଦେଶର କୌଣସି ଛାତ୍ରଛାତ୍ରୀ ସମ୍ଭଳ ଅଭାବରୁ ଅସୁବିଧାରେ ପଡ଼ିବେ ନାହିଁ ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଚ୍ଚାତ୍ରୀମାନେ ଏହି କେନ୍ଦ୍ରଗୁଡ଼ିକରେ ଅଭ୍ୟାସ କରିବାର ଲକ୍ଷ୍ୟ ରଖାଯାଇଛି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଭାରତ ସାରା ବିଶ୍ୱକୁ ଏକ ବୃହତ ପରିବାର ବୋଲି ବିବେଚନା କରୁଛି ଏବଂ ଆଦାନପ୍ରଦାନ ଓ ଯତ୍ନଶିଳ ହେବା ଦର୍ଶନରେ ବିଶ୍ୱାସ କରୁଛି ଗତକାଲି ସନ୍ଧ୍ୟାରେ ମାଲଟାର ଫ୍ଲୋରିଆନାଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡ଼ୁ କହିଛନ୍ତି ଭାରତ କଦାପି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ ଏବଂ ସମସ୍ତଙ୍କ ସହ ସଦ୍ଭାବନା ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି ଶ୍ରୀ ନାଇଡୁ ପ୍ରବାସୀଭାରତୀୟମାନଙ୍କୁ କହିଛନ୍ତି ଅନ୍ୟ ଦେଶମାନଙ୍କ ସହ ସମ୍ପର୍କ କ୍ଷେତ୍ରରେ ବିକାଶ ଆଣିବା ଲାଗି ସେମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍୍ଣ ଏଣୁ ସେମାନେ ଭାରତୀୟ କଳା ସଂସ୍କୃତି ନୈତିକତା ଏବଂ ପରମ୍ପରାର ପ୍ରସାର ଓ ପ୍ରଚାର ଦିଗରେ କାମ କରନ୍ତୁ ସେମାନଙ୍କୁ ଉଚ୍ଚସ୍ତରରେ ପହଞ୍ଚିବା ପାଇଁ ଜନ୍ମ ମାଟିର ଅବଦାନକୁ ନ ଭୁଲିବା ସକାଶେ ଶ୍ରୀ ନାଇଡୁ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ ଜଣାଇଛନ୍ତି ସେ କହିଛନ୍ତି ଭାରତୀୟମାନେ ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିବେ ଏବଂ ବିଶ୍ୱର ସବ୍ ଗୋଷ୍ଠୀ ସହ ସେମାନେ ମିଳିମିଶି ଭଲ ଭାବରେ ଚଳି ପାରିବାର କ୍ଷମତା ରଖିଛନ୍ତି ସେମାନଙ୍କର କାମ ଲାଗି ଦେଶ ଆଜି ଗର୍ବିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି ସର୍ବିଆ ମାଲ୍ଟା ଓ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ନାଇଡ଼ୁ ଗତକାଲି ସନ୍ଧ୍ୟାରେ ମାଲ୍ଟାରେ ଯାଇ ପହଞ୍ଚିଚ୍ଚନ୍ତି ଏଚ୍ଏମ୍ ଜାନ୍ମୁ ଜାମ୍ପରେ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେଖାରେ ସ୍ୱାର୍ଟ୍ ତାର ବାଡ଼ ନିର୍ମାଣ ପ୍ରକଳ୍ପକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଶୁଭାରମ୍ଭ କରିବେ ସୀମା ସୁରକ୍ଷା ବାହିନୀ ବିଏସ୍ ପକ୍ଷରୁ ଆକାଶବାଣୀକୁ କୁହାଯାଇଛି ଯେ ତାଙ୍କର ଏହି ଦିନିକିଆ ଜାନ୍ମୁ ଗସ୍ତ କାଳରେ ଶ୍ରୀ ସିଂହ ଜାନ୍ମୁ ସେକୁରର ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଥିବା କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ର ଓ ସୀମାନ୍ତ ଫାଣ୍ଡିଗୁଡ଼ିକ ପରିଦର୍ଶନ କରିବେ ଆଜି ସକାଳେ ଶ୍ରୀ ସିଂହ ଜାନ୍ମୁର ପ୍ଲୋଉରା ସ୍ଥିତ ବିଏସ୍ଏଫ୍ ସଦର କାର୍ଯ୍ୟାଳୟରେ ଯାଇ ପହଞ୍ଚିବେ ଏବଂ ବ୍ୟାପକ ସମନ୍ଧିତ ସୀମା ପରିଚାଳନା ବ୍ୟବସ୍ଥାର ଅଶବିଶେଷ ଭାବେ ବିଏସ୍ଏଫ୍ ପାଇଁ ପଦକ୍ଷେପଗୁଡ଼ିକୁ ଶୁଭାରନ୍ଭ କରିବେ ଜାନ୍ମୁ ଅଞ୍ଚଳରେ ଅନ୍ତର୍କାତୀୟ ସୀମାରେଖାରେ ବର୍ତ୍ତମାନର ପରିସ୍ଥିତି ସଂକ୍ରାନ୍ତରେ ବିଏସ୍ଏଫ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସେ ସମୀକ୍ଷା କରିବେ ଏଇ ସ୍କାର୍ଟ୍ ତାରବାଡ଼ ନିର୍ମାଣ ପ୍ରକଳ୍ପ ନିର୍ମାଣ ହେଲେ ସନ୍ତାସବାଦୀମାନେ ଭାରତ ଭିତରକୁ ଅନୁପ୍ରବେଶ କରିବା ପାଇଁ ଅସୟବ ହେବ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜୀତେନ୍ଦ୍ର ସିଂହ ମଧ୍ୟ ଯାଉଛନ୍ତି ଶ୍ରୀ ସିଂହ ଜାନ୍ଧୁ ଉପକଶ୍ଚରେ ଥିବା ମକ୍ୱାଲ୍ ଅଞ୍ଚଳର ଲୋକମାନଙ୍କ ସହ କଥାବାର୍ତ୍ତା କରିବେ

ଅବସରପ୍ରାପ୍ତ ବିଚାରପତି ମୁକୁଲ ମୁଦଗଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିଥିବା ଏହି କମିଟି ବିଜୟ ଶର୍ମା ବକ୍କିଂ କୋଚ୍ ସିଏ କୁଟାପ୍ ଏବଂ ଟେବୁଲ୍ ଟେନିସ୍ ଖେଳାଳି ଶ୍ରୀନିବାସ ରାଓଙ୍କ ନାମକୁ ନିୟମିତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ସେନାକୋଚ୍ କୁଟାପ୍ପା ଏକ ଦଶନ୍ଧି ଧରି ଭାରତୀୟ ବକ୍ସିଂ ସହ ସାମିଲ ଅଛନ୍ତି ତାରକ ସିହ୍ନା ଯିଏକି ଆଶିଶ ନେହେରା ଓ ରିଷଭ ପନ୍ଚୁଙ୍କୁ ତାଲିମ ପ୍ରଦାନ କରିଛନ୍ତି ତାଙ୍କ ନାମ ନାମ ହକିର କ୍ଲାରେନ୍ନି ଲୋବୋ କ୍ରୁଡୋର ଜିୱାନଙ୍କ ସହ ଜୀବନବ୍ୟାପୀ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ କରାଯାଇଛି ଧ୍ୟାନଚାନ୍ଦ ପୁରସ୍କାର ପାଇଁ ହକିରେ ଭାରତ ଛେତ୍ରି ଧନୁଚାଳନାରେ ସତ୍ୟଦେବ ପ୍ରସାଦ ଏବଂ ମୁଷ୍ଟି ଯୋଦ୍ଧା ବର୍ଗରେ ଡାଡୁ ଚୌଗୁଲେଙ୍କ ନାମ ସୁପାରିଶ କରାଯାଇଛି ଚାରିବର୍ଷରୁ ଅଧିକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କୋଚ୍ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଜୀବନବ୍ୟାପୀ ସାଧନା ପାଇଁ କ୍ରୀଡ଼ାବିତ୍ଙ୍କୁ ଧ୍ୟାନଚାନ୍ଦ ସମ୍ମାନ ପ୍ରଦାନ କରାଯାଇଥାଏ

ସରକାରୀ ସମ୍ଭାଦ ପ୍ରସାରଣକାରୀ ସଂସ୍ଥା ସିଜିଟିଏନ୍ କହିଛନ୍ତି ହଙ୍ଗକଙ୍ଗ ନିକଟବର୍ତ୍ତୀ ଗୁଆଙ୍ଗଡୋନ୍ରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଦୁଇ ଶହରୁ ଅଧିକ ଆହତ ହୋଇଛନ୍ତି